ନଚେତ କେହି ବି ଏହାର ବିଭାଜନକୁ ରୋକିପାରିବେ ନାହିଁ

ନଚେତ ଏହି ଦେଶକୁ ବିଭାଜନରୁ କେହି ରୋକିପାରିବେ ନାହିଁ

ସେ କହିଛନ୍ତି ପାକିସ୍ତାନ ଯାହା କହୁଛି ଅନ୍ତର୍ଜାତୀୟ ସମୁଦାୟ ତାହା ଆଦୌ ବିଶ୍ୱାସକୁ ନେଉନାହିଁ ଶ୍ରୀ ସିଂ କହିଛନ୍ତି ସ୍ୱାଧୀନତା ପରଠାରୁ ଭାରତରେ ସଂଖ୍ୟାଲଘ୍ରମାନଙ୍କର ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପାକିସ୍ତାନରେ ଶିଖ୍ ବୌଦ୍ଧ ଏବଂ ଅନ୍ୟାନ୍ୟ ସଂପ୍ରଦାୟଙ୍କ ଉପରେ ମାନବାଧିକାର ଉଲ୍ଲୁଂଘନ କାରି ରହିଛି ସେ କହିଛନ୍ତି ଭାରତ କାତି ଓ ଧର୍ମ ଭିଭିରେ ଜନସାଧାରଣଙ୍କୁ ଭାଗ ଭାଗ କରିବାକୁ ଚାହେଁ ନାହିଁ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ଏ ଦେଶରେ ସୁରକ୍ଷିତ ଥିଲେ ଅଛନ୍ତି ଓ ରହିବେ ବଲୋଚ ରାଇଟ୍ସ କ୍ୟାମ୍ପେନ୍ ବଲୋଚିସ୍ତାନରେ ପାକିସ୍ତାନର ଅକଥନୀୟ ଅତ୍ୟାଚାର ବଳପୂର୍ବକ ଅପହରଣ ଏବଂ ହତ୍ୟା ଅତିମାତ୍ରାରେ ବୃଦ୍ଧି ପାଉଥିବା ବିରୁଦ୍ଧରେ ବଲୋଚି ଅଧିକାର କର୍ମୀମାନଙ୍କ ପକ୍ଷରୁ ଜେନିଭାଠାରେ ପୋଷ୍ଟର ଅଭିଯାନ ଆୟୋଜିତ ହୋଇଛି

ଜେକେ ସିଚୁଏସନ୍ ଜାମ୍ଗୁ କାଶ୍ମୀରର ଶ୍ରୀନଗରର କୌଣସି ଅଞ୍ଚଳ କିମ୍ବା ଉପତ୍ୟକାରେ କୌଣସି ଅସ୍ପାଭାବିକ ଘଟଣା ଘଟିବାର ଖବର ନାହିଁ ବୋଲି ଜଣେ ବରିଷ୍ଣ ପୁଲିସ୍ ଅଧିକାରୀ କହିଛନ୍ତି ସରକାରୀ ଭାବେ ଗତକାଲି କୁହାଯାଇଛି ଉପତ୍ୟକାର ଅନେକ ଥାନା ଅଞ୍ଚଳରୁ କଟକଶା ଉଠାଇ ଦିଆଯାଇଚି ଲ୍ୟାଣ୍ଡ ଲାଇନ୍ ସେବାକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି ସେମାନେ କହିଛନ୍ତି କୁପଓ୍ବାଡ଼ା ଓ ହନ୍ଦୱାରା ପୁଲିସ୍ ଜିଲ୍ଲାରେ ପୂର୍ବରୁ କାର୍ଯ୍ୟକ୍ଷମ ହୋଇଥିବା ମୋବାଇଲ୍ ସେବା ବ୍ୟତୀତ ଉପତ୍ୟକାର ଅନ୍ୟାନ୍ୟ ଅଞ୍ଚଳରେ ମୋବାଇଲ୍ ଓ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ପୂର୍ବଭଳି ବନ୍ଦ ରହିବ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରପ୍ତାନୀ ପଦାର୍ଥ ଉପରେ 'କର ଓ ଶୁଳ୍କ ରିହାତି' ନାମକ ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି

ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି କିଏସ୍ଟି କ୍ଷେତ୍ରରେ ଏକ ସମ୍ପର୍ଣ୍ଣ ସ୍ୱୟଂକୂତ ଇଲେକ୍ଟ୍ରୋନିକ୍ ଫେରସ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ଚଳିତ ମାସ ଶେଷ ସୁଦ୍ଧା ଏହି ବ୍ୟବସ୍ଥା ଲାଗୁ କରାଯିବ ଆଇଟିସିର ସ୍ୱୟଂକୂତ ଫେରସ୍ତ ପାଇଁ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଛି 'କର ଓ ଶୁଳ୍କ ରିହାତି ଯୋଜନା' ପୂର୍ବରୁ ଥିବା ଯୋଜନା ସ୍ଥାନରେ ଲାଗୁ ହେବ ଏହାଦ୍ୱାରା ପୂର୍ବାପେକ୍ଷା ରପ୍ତାନୀକାରୀମାନଙ୍କୁ ଅଧିକ ପ୍ରୋହାହନ ଦିଆଯାଇପାରିବ ମନ୍ତ୍ରୀ ସଂଶୋଧିତ ଅଗ୍ରାଧିକାର କ୍ଷେତ୍ର ଋଣ ପ୍ରଦାନ ପିଏସ୍ଏଲ୍ ନିୟମ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି

ଜିଏସ୍ଟି ନେଟୱାର୍କ ମନ୍ତ୍ରୀ ଗୋଷୀର ନେତୃତ୍ୱ ନେଉଥିବା ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଏହା ଘୋଷଣା କରିଛନ୍ତି ବେଙ୍ଗାଲ୍ରୁଠାରେ ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି ଆଧାର ଯାଞ୍ଚ ପୂର୍ବରୁ ଇଚ୍ଛାଧୀନ ଥିଲା

ସେ କହିଛନ୍ତି ଯେଉଁମାନେ ଆଧାର ପ୍ରମାଣନ ଚାହୁଁନାହାନ୍ତି ସେମାନଙ୍କର ପ୍ରତ୍ୟକ୍ଷ ଯାଞ୍ଚ କରାଯିବ ଏବଂ ଏହି ପ୍ରକ୍ରିୟା ତିନିଦିନ ମଧ୍ୟରେ ସଂପୂର୍ଣ୍ଣ ହେବ

ଛତିଶଗଡ଼ ଏନ୍କାଉଣ୍ଟର ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ସୁରକ୍ଷା ବଳ ସହ ଗୁଳି ବିନିମୟରେ ଗତକାଲି ସନ୍ଧ୍ୟାରେ ତିନିଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି ପୁଲିସ୍ କହିଛି ଚିନ୍ତାଲନାର ଥାନା ଅଞ୍ଚଳରେ ଥିବା ତଡ଼ମେଟଲା ମୁକରାମନୁଲା ଜଙ୍ଗଲରେ ଜିଲ୍ଲା ରିଜର୍ଭ ଗାର୍ଡ ପାଟ୍ରୋଲିଂ କରିବା ସମୟରେ ଏହି ଗୁଳି ବିନିମୟ ଘଟିଥିଲା ମାଓବାଦୀମାନେ ତଡମେଟଲା ନିକଟରେ ରାସ୍ତା ଖୋକୁଥିବା ଖବର ପାଇ ସୁରକ୍ଷାବଳ ସେ ଅଞ୍ଚଳର ତଲାସୀ କରିଥିଲେ ଘଟଣାସ୍ଥଳରୁ ଗୋଟିଏ ରାଇଫଲ ସହ ଅନେକ ଅସ୍ତ୍ରଶସ୍ତ ଜବତ ହୋଇଛି ପ୍ରେଜ୍ ସ୍ୱିଜରଲ୍ୟାଣ୍ଡ ସୁଇଜରଲ୍ୟାଣ୍ଡର ଭିଲେନିୟୁଭରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାତ୍ମା ଗାନ୍ଧୀଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି ଏବେ ପାଞ୍ଚଦିନିଆ ସୁଇଜରଲ୍ୟାଣ୍ଡ ଗସ୍ତରେ ଅଛନ୍ତି

ଅହିଂସା ଶାନ୍ତି ଓ ପ୍ରକୃତି ସହିତ ସୁସଂଗତ ସହାବସ୍ଥାନ ଆଦି ଗାନ୍ଧିଜୀଙ୍କ ବିଚାରଧାରା ଆଜି ବି ପ୍ରାସଙ୍ଗିକ ହୋଇ ରହିଛି ବୋଲି ପ୍ରତିମୂର୍ତ୍ତି ଉନ୍କୋଚନ କରି ଶ୍ରୀ କୋବିନ୍ଦ କହିଛନ୍ତି

ନିଜ ପଦର ଅପବ୍ୟବହାର କରି ନିକର ସହଯୋଗୀମାନଙ୍କୁ ଅବାଞ୍ଚିତ ଅନୁକମ୍ପା ଦେଖାଇ ବିପୁଳ ଅର୍ଥ ଅର୍ଜନ କରିବା ଅଭିଯୋଗରେ କୋଲକାତା ପୁଲିସ୍ ଦ୍ୱାରା ଦାଖଲ ହୋଇଥିବା ଏଫ୍ଆଇଆର୍କୁ ଭିଭିକରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଭାରତୀୟ ରାଜସ୍ୱ ସେବା ଅଧିକାରୀଙ୍କ ନାମରେ ପୌଜଦାରୀ ମାମଲା ରୁଜୁ କରିଛି

ଓସାମା ସନ୍ ଡେଡ୍ ସନ୍ତାସବାଦୀ ସଂଗଠନ ଅଲ୍କାଏଦାର ପ୍ରତିଷ୍ଠାତା ଓସାମା ବିନ୍ ଲାଡେନର ପୁଅ ହମଜା ବିନ୍ ଲାଡେନର ମୃତ୍ୟୁ ଘଟିଛି ବୋଲି ଆମେରିକା ସ୍ୱଷ୍ଟ କରିଛି ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ ଆଫଗାନିସ୍ଥାନ ପାକିସ୍ଥାନ ସୀମାବର୍ତ୍ତୀ ଅଞ୍ଚଳରେ ଆମେରିକା ପକ୍ଷରୁ ସନ୍ତାସବାଦ ଦମନ ଅଭିଯାନ ବେଳେ ହମକ୍କାର ମୃତ୍ୟୁ ଘଟିଛି ହମକ୍କାର ମୃତ୍ୟୁ ଫଳରେ ଅଲକାଏଦାର ନେତୃତ୍ୱ ପ୍ରତି ଶକ୍ତ ଧକ୍କା ଲାଗିଛି ବୋଲି ଆମେରିକା କହିଛି

ଶ୍ରୀ କୁମାର କହିଛନ୍ତି ବୈଦେଶିକ ସଚିବ ମଧ୍ୟ ଇରାନ ବୈଦେଶିକ ମନ୍ତ୍ରୀ ଜାଭେଦ ଜରିଫଙ୍କ ସହ ସାକ୍ଷାତ କରିବାର ଆଶା କରାଯାଉଛି

ଆକାଶବାଣୀ ପକ୍ଷରୁ ହିନ୍ଦୀ ଓ ଇଂରାଜୀରେ ଏହି ମ୍ୟାଚ୍ର ଧାରାବିବରଣୀ ପ୍ରସାରଣର ବ୍ୟବସ୍ଥା କରାଯାଇଛି

କ୍ପିଷ୍ଟନ୍ ଡିକକ୍ଙ୍କ ଅଧିନାୟକତ୍ୱରେ ଆସିଥିବା ଦକ୍ଷିଣ ଆଫ୍ରିକୀୟ ଦଳ ଏବେ ଏକ ରୂପାନ୍ତରଣ ପ୍ରକ୍ରିୟା ଦେଇ ଗତି କରୁଛି ଏବଂ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ଚ୍ୟାଲେଞ୍ଜ କରିବା ଏହା ପାଇଁ ବେଶ୍ କଷ୍ଟସାଧ୍ୟ ହେବ ବୋଲି ଅନୁମାନ କରାଯାଉଛି

ବ୍ୟାଡମିଣ୍ଟନ ଭାରତର ଉଦୀୟମାନ ବ୍ୟାଡମିଶ୍ଚନ ଖେଳାଳି ଲକ୍ଷ୍ୟ ସେନ୍ ସମସ୍ତଙ୍କୁ ଚକିତ କରି ବେଲ୍ଜିଆନ୍ ଇଷ୍କରନ୍ୟାସନାଲ୍ ଚ୍ୟାଲେଞ୍ଜ ଟ୍ରୁର୍ଣ୍ଣାମେଣ୍ଟ ଫାଇନାଲ୍ରେ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଡେନ୍ମାର୍କର ଭିକୁର ଭେଣ୍ଟସେନ୍ଙ୍କୁ ହରାଇ ପୁରୁଷ ସିଙ୍ଗିଲ୍ସ ଟାଇଟଲ୍ ହାସଲ କରିଛନ୍ତି